ଏବଂ ରାଜ୍ୟର ବିଭିନୁ ସ୍ଥାନରେ ଗ୍ରୀଷ୍କ ପ୍ରବାହ କାରି

ରାଜସ୍ୱ ଓ ବିପର୍ଯ୍ୟ ପ୍ରଶମନ ବିଭାଗ ପକ୍ଷରୁ ଜାରୀ ଏକ ନିର୍ଦେଶନାମାରେ ଏହା କୁହାଯାଇଛି

ଏହି ସମୟ ମଧରେ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନ କୃଷି ସାମଗ୍ରୀ ବିକ୍ରୟ ଦୋକାନ ଆଦି ଖୋଲା ରହିବ ସେହିଭଳି ଅନୁମତି ମିଳିଥିବା ଡାବା ଓ ହୋଟେଲ୍ଗୁଡ଼ିକ ଘରକୁ ଖାଦ୍ୟ ପାର୍ଶଲ୍ କରିପାରିବେ

ଅନ୍ୟପକ୍ଷରେ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ୍ ରହିବ

ତେବେ ସମ୍ମକ୍ତ ଅଞ୍ଞଳରେ ଲକ୍ଡାଉନ୍ ନିୟମ ବଳବତ୍ତର ରହିବ

ରାକ୍ୟ ସରକାରଙ୍କ ପକ୍ଷରୁ ଟିଟ କରି ଏହି ସୂଚନା ଦିଆ ଯାଇଛି

ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସ୍ଚନା ଦିଆ ଯାଇଛି

ନୟାସଡ଼କରେ ବସୁଥିବା ପରିବା ମାର୍କେଟ ଶିଶୁ ଭବନ ସାମ୍ନା ରିଙ୍ଗରୋଡକୁ ସ୍ଥାନାନ୍ତର ହୋଇଛି